ଯୋଜନାର ର୍ପାୟନ ପାଇଁ ଆପିକଲକୁ ନୋଡାଲ ସଂସ୍ତା ଭାବେ ବଛା ଯାଇଛି

ସେହିଭଳି ଉଦ୍ୟୋଗୁଡ଼ିକୁ ସଫଳ ଭାବେ କାର୍ଯ୍ୟାନ୍ୱୟନ କରିବା ପାଇଁ ଆବଶ୍ୟକ ଦକ୍ଷତା ବିକାଶ ତାଲିମ ଦେବାକୁ ଓଡ଼ିଶା କୁଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟିକୁ ନୋଡାଲ୍ ଏଜେନ୍କି ଭାବେ ବଛାଯାଇଛି

ବୈଠକରେ ଯାହାବି ନିଷ୍ବତ୍ତି ନିଆଯିବ ସେ ସମ୍ମର୍କରେ ହାଇକୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ହାଇକୋର୍ଟରେ ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶ୍ରଶାଶି ହେବ ବୋଲି ସ୍ଚନା ମିଳିଛି

ଏହି ଆବେଦନର ଶୁଶାଶି କରି ହାଇକୋର୍ଟ ଗଣଶିକ୍ଷା ସଚିବଙ୍କୁ ଏକ ବୈଠକ ଡକାଇ ଆପୋସ ବୃଝାମଣା ଭିଭିରେ ସମସ୍ୟାର ସମାଧାନ କରିବାକୁ କହିଛନ୍ତି

ସ୍ୱର୍ଗଦ୍ୱାର ମହାମାରୀ କରୋନା ସଂକ୍ରମଶକୁ ଦୃଷିରେ ରଖି ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲ ବାହାର ମୃତଦେହ ଦାହ ଉପରେ ପୁଶି କଟକଶା ଲଗାଯାଇଛି